ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆସନ୍ତା ସପ୍ତାହରେ ମତଦାନ ପାଇଁ ପର୍ଯ୍ୟବେକ୍ଷକଙ୍କ ବୈଠକ ଅନୁଷିତ ହେବ ଏହା ସହ ମତଦାନ ଏପ୍ରିଲ୍ ପ୍ରଥମ ସପ୍ତାହରେ ହେବା ନେଇ ଆଶଙ୍କା କରାଯାଉଛି

ମିଶନଶକ୍ତି ମହିଳାମାନଙ୍କୁ ନୂତନ ପରିଚୟ ଦେଇଥିବା ମୁଖ୍ୟମନ୍ତୀ ନିକ ଅଭିଭାଷଣରେ କହିଛନ୍ତି

ଏହି ସମାବେଶରେ ମାଛଚାଷ କର୍ଥିବା କେତେକ ସ୍ୱୟଂସହାୟକ ଗୋଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି

ସାଧାରଣ ପ୍ରଶାସନ ବିଭାଗର ବି ଶିକ୍ଷା ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙଙୀଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ ସଚିବ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିକ୍ଷୁ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି

ଭାରତୀୟ ଷେଟ୍ବ୍ୟାଙ୍କର ଇକୋରାପ୍ ରିପୋର୍ଟରୁ ଏହି ସୂଚନା ମିଳିଛି

ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟରେ ମଧ୍ଧ ଯଥେଷ୍ ଉନ୍ଦତି ଘଟିଛି ବୋଲି ଏହି ରିପୋର୍ଟ କହିଛି

ଶତପ୍ରତିଶତ ମତଦାନ ପାଇଁ ଜନସଚେତନତା ଭିଭିପାଟ୍ ମେସିନ୍ର ଉପଯୋଗିତା ଓ ମକ୍ ପୋଲିଂ ମାଧ୍ଧମରେ ନିର୍ବାଚନ ପ୍ରକ୍ରିୟା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହି ଅଭିଯାନ ଆର ହୋଇଛି

ସେହିପରି ସୁନ୍ଦରଗଡ଼ କିଲ୍ଲାର ପାନପୋଷ ଉପଖଣ୍ଡସ୍ଠରୀୟ ଇଭିଏମ୍ ଓ ଭିଭିପାଟ୍ ପ୍ରଦର୍ଶନୀ ସଚେତନତା କାର୍ଯ୍ୟକ୍ରମ ଅନୁଷିତ ହୋଇଯାଇଛି

ପଲ୍ସ ପୋଲିଓ ଆକି ରାଜ୍ୟରେ ପଲ୍ସ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମ ଅନୁଷ୍ଷିତ ହେଉଛି

ଏହାର ପ୍ରଭାବରେ ରାଜ୍ୟରେ ଗରମ ଅନୁଭ୍ରତ ହେବ

ବର୍ଉମାନ ଉଉର ପଣ୍ଣିମ ଦିଗରୁ ରାକ୍ୟ ଆଡ଼କୁ ବାୟୁ ପ୍ରବାହିତ ହେଉଛି ଏହାପରେ ଓଡ଼ିଶା ଉପରେ ଏକ ଗୁରୁଚାପ ବଳୟ ସୂଷ୍ଟି ହେବ